ମାନବୀୟ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ ମାଡ଼ରେ ବିମାନ ଦୂର୍ଘଟଣାଗ୍ରସ୍ତ ହୋଇଥିବାର ଇରାନ୍ କହିଛି

କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଗେକେଟ୍ ନୋଟିଫିକେସନ୍ ଜାରି କରିଛନ୍ତି

ସେହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ହିନ୍ଦୁ ଶିଖ୍ ବୌଦ୍ଧ ଜୈନ ପାର୍ଶି ଓ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକ ରହିଛନ୍ତି ନକ୍ଭୀ ସିଏଏ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କହିଛନ୍ତି ଯେତେବେଳେ କିଛି ରାଜନୈତିକ ଦଳ ନାଗରିକ ସଂଶୋଧନ ଆଇନ ବିଷୟରେ ଲୋକମାନଙ୍କୁ ବୁଝାଇ ପାର୍ନାହାନ୍ତି ସେତେବେଳେ ସେମାନେ ସମାଜର କିଛି ବର୍ଗର ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି ନାଗରିକ ସଂଶୋଧନ ଆଇନ ଲାଗ୍ର ହେବାପରେ ଗତକାଲି ଲକ୍ଷ୍ରୌଠାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି କିଛି ରାଜନୈତିକ ଦଳ ଅପପ୍ରଚାର କରିବାର ନୀତି ଅବଲ୍ୟନ କରି ନେଇଛନ୍ତି ଓ ଏଥପାଇଁ ସେମାନେ ଦେଶର ଯୁବକ ଯୁବତୀମାନଙ୍କୁ ବ୍ୟବହାର କରୁଛନ୍ତି ନାଗରିକ ସଂଶୋଧନ ଆଇନରେ କୌଣସି ପରିବର୍ଭନ କରାଯିବ ନାହିଁ ବୋଲି ସେ ଦୂଢ଼ଭାବେ କହିଛନ୍ତି

ଅମିତ୍ ଶାହା ପୋର୍ଟାଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ସକାଳେ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଗୁକୁରାତ୍ ପୁଲିସ୍ ଓ ଭାରତୀୟ ଡାକ ବିଭାଗର ଅନେକ ଜନକଲ୍ୟାଶକାରୀ ପ୍ରକଚ୍ଚର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଆଇନ ଶ୍ଚଙ୍ଖଳା ରକ୍ଷାପାଇଁ ବୈଷୟିକ ଜ୍ଞାନର ଫଳପ୍ରଦ ବ୍ୟବହାର ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ 'ଭିଡ଼ିଓ ଇଷ୍ଟିଗ୍ରେସନ୍ ଓ ରାଜ୍ୟବ୍ୟାପୀ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ବିଶ୍ୱାସ' 'ନେତ୍ରମ୍ ପ୍ରକଳ୍ପ' ଇ ଚାଲାଣ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଦେଶର ସର୍ବପ୍ରଥମ ସାଇବର୍ ଅପରାଧ ନିବାରଣ ଶାଖା ଆଶ୍ଭାଷ୍ଟ ଅନ୍ତର୍ଭୁକ୍ତ ସେ କହିଛନ୍ତି ବିଶ୍ୱାସ ଓ ଆଶ୍ଭାଷ୍ଟ ଭଳି ପ୍ରକ୍ସଗୁଡ଼ିକ ରାଜ୍ୟରେ ଅପରାଧକୁ ରୋକିବାରେ ବହୁମାତ୍ରାରେ ସାହାଯ୍ୟ କରିବ

ସେହି କାର୍ଡ଼ଗୁଡ଼ିକରେ ଗୁଜରାତ୍ର ବିଭିନ୍ନ ଲୋକନ୍ତ୍ୟର ଦୂଶ୍ୟ ରହିଛି ଶ୍ରୀ ଶାହା ଗାନ୍ଧିନଗର ରେଳଷ୍ଟେସନ୍ଠାରେ ମଧ୍ୟ ଅନେକ ବିକାଶମଳକ ପ୍ରକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅପରାହ୍କରେ ସେ ଗାନ୍ଧିନଗରଠାରେ ଗୁକୁରାତ୍ ବୈଷୟିକ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉହବରେ ଯୋଗଦେବେ ସନ୍ଧ୍ୟାବେଳେ ସେ ନାରଣପୁରା ବିଧାନସଭା ନିର୍ବାଚନ ମଣ୍ଡଳୀଠାରେ ସମିତିଗୁଡ଼ିକର ଚେୟାରମ୍ୟାନ୍ ଓ ସମ୍ପାଦକମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତୀ ରହିଛି ଅମିତ୍ ଶାହା ସାଇବର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତକାଲି ଭାରତୀୟ ସାଇବର୍ ଅପରାଧ ସମନ୍ୱୟ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଓ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍କୁ ଦେଶ ଉଦ୍ଦେଶ୍ୟରେ ଉହର୍ଗ କରିଛନ୍ତି ଏହି ଅତ୍ୟାଧୁନିକ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ନୂଆଦିଲ୍ଲୀରେ ସ୍ଥାପିତ ହୋଇଛି

ଏହା ନାଗରିକମାନଙ୍କୁ ସହଜରେ ସାଇବର ଅପରାଧ ସଂକ୍ରାନ୍ତରେ ଅଭିଯୋଗ ଦାଖଲ କରିବାପାଇଁ ସୁଯୋଗ ଦେବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ ସମସ୍ତ ସାଇବର ଅପରାଧ ସମ୍ବନ୍ଧୀୟ ଅଭିଯୋଗଗ୍ରଡ଼ିକ ଉପରେ ଆଇନ ଅନ୍ତସାରେ କାର୍ଯ୍ୟାନ୍ରଷାନ ଗ୍ରହଣ କରିବେ

ପିଏମ୍ କୋଲ୍କାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ କୋଲ୍କାତାକୁ ଦୁଇ ଦିନ ଗସ୍ତରେ ଯାଉଛନ୍ତି ଏହି ସମୟରେ ସେ ଓଲ୍ଡ୍ କରେନ୍ସି ଅଟ୍ଟାଳିକାଠାରେ ନୁଆ ପ୍ରଦର୍ଶନୀ ଓ କଳା ଗ୍ୟାଲେରୀଗୁଡ଼ିକୁ ଉଦ୍ଘାଟନ କରିବେ ଯୋଜନା ଅନୁସାରେ ଓଲ୍ଡ୍ କରେନ୍ସି ଅଟ୍ଟାଳିକା ବେଲ୍ବେଡ୍ରେ ହାଉସ୍ ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଓ ମେଟକାଫେ ହାଉସ୍କୁ ମରାମତି କରାଯାଇଥିଲା

ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ହାୱଡ଼ା ପୋଲଠାରେ ଆଲୋକ ଓ ଧ୍ୱନି କାର୍ଯ୍ୟକ୍ମର ଶ୍ରଭାରମ୍ଭ କରିବେ

ଏହି ପ୍ରଦର୍ଶନୀ ବେଲାରୀଠାରେ ଅନୁଷ୍ଠିତ ହେଉଛି ପ୍ରଦର୍ଶନୀରେ ଜାତିର ପିତା ମହାତ୍ମାଗାନ୍ଧିଙ୍କର ଆଦର୍ଶ ଜୀବନୀ ଓ ତାଙ୍କର ବାଣୀ ଆଦିର ପ୍ରଦର୍ଶନ କରାଯିବ

ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ କହିବେ

ଛିବ୍ରାମଉ ଥାନା ଅନ୍ତର୍ଗତ ଘିଲୋଇ ଗ୍ରାମଠାରେ ଏହି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଛି ଏକ ବେସେରକାରୀ ବସ୍ର ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଲାଗି ଦୁର୍ଘଟଣା ଘଟିଥିବାର କୁହାଯାଉଛି ଦୂର୍ଘଟଣା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ଓ ଯାତ୍ରୀମାନେ ଜୀବନ୍ତ ଦଗ୍ମ ହୋଇ ପ୍ରାଣ ହରାଇଥିଲେ

ଇରାନ୍ ପ୍ଲେନ୍ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀ କହିଛନ୍ତି ୟୁକ୍ରେନ୍ ଏୟାର୍ ଲାଇନ୍ସ ବିମାନକ୍ ଗ୍ରଳି କରି ଖସାଇ ଦିଆଯିବା ଘଟଣା ଉପରେ ସେ ଗଭୀର ଶୋକ ପ୍ରକାଶ କରୁଛନ୍ତି କିଛି ଟ୍ୱିଟ୍ ବାର୍ଭାରେ ଶ୍ରୀ ରୋହାନୀ କହିଛନ୍ତି ମାନବୀୟ ତ୍ରଟି ଯୋଗୁଁ ଏହି ଦୂର୍ଘଟଣା ଘଟିଥିବାର ଦେଶର ସଶସ୍ତ ବାହିନୀର ଆଭ୍ୟନ୍ତରୀଣ ତଦନ୍ତ ବିଭାଗ ସ୍ୱଚନା ଦେଇଛି

ଏହାକୁ ଏକ ଭୟଙ୍କର ଦ୍ୟୁଖଦପ୍ରର୍ଣ୍ଣ ଘଟଣା ଭାବେ ବର୍ଷ୍ଣନା କରି ଏହା ଏକ ଅକ୍ଷମଣୀୟ ତ୍ରୁଟି ବୋଲି ଇରାନ୍ ରାଷ୍ଟ୍ରପତି କହିଛନ୍ତି ବିମାନ ଦୁର୍ଘଟଣା ଉପରେ ତଦନ୍ତ ବଳବତ୍ତର ରହିଛି